ଏଥିପାଇଁ ସ୍ୱାସ୍ସ୍ୟବିଭାଗ ପକ୍ଷରୁ ସ୍ୱତନ୍ତ ସମୟ ନିର୍କ୍ଷାରଣ କରାଯାଇଛି

ପ୍ରଧାନମନ୍ତୀ ନରେନ୍ର ମୋଦୀଙ୍କ ଅଧ୍ଧକ୍ଷତାରେ ଏ ସମ୍ୟନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷିତ ହୋଇଛି ବୈଠକରେ ସୂଚନା ମିଳିଛି ଏପରି ବିଭିନ୍ନ ସମ୍ଭାବ୍ୟ ଉଦ୍ୟୋଗଗୁଡ଼ିକୁ ଚିହ୍ନଟ କରାଯାଇଛି

ଅନ୍ୟପକ୍ଷରେ ଅକ୍ବିଜେନ୍ ଉପାଦନ ପାଇଁ ଜିଓ ଲାଇଟ୍ ମଲିକ୍ୟୁଲାର ସିଭ୍ର ଆବଶ୍ୟକତା ହୋଇଥାଏ

ରାଜ୍ୟ ସରକାରଙ୍କ ସ୍ପପାରିଶ ପରେ ରାଷ୍ଟପତି ଏହା ଉପରେ ମୋହର ମାରିଛନ୍ତି

ଦାଏର ମାମଲାକୁ ଗ୍ରହଶ କରିବା ସହ ହାଇକୋର୍ଟ ଆଜି ସମସ୍ତ ପ୍ରତିପକ୍ଷଙ୍କ ଜବାବ ତଲବ କରିଛନ୍ତି ତେବେ ନିର୍ବାଚନ କମିଶନ ପକ୍ଷ ରଖିବାକୁ ସମୟ ଲୋଡ଼ିଛନ୍ତି

ଏସ୍ଆରସିଙ୍କ ପକ୍ଷରୁ ଏହିସଚୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖି ଜଣାଯାଇଛି